ପିଏମ୍ ଇଣ୍ଡିଆନ୍ ଟଏଜ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଖେଳନାର ନିର୍ମାଣକୁ ପ୍ରୋହାହିତ କରିବା ତଥା ବିଶ୍ୱସ୍ତରରେ ଏହାର ଛାପ ସୃଷ୍ଟି କରିବା ସକାଶେ ବରିଷ୍ଣ ମନ୍ତ୍ରୀ ଓ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ଭାରତର ଅନେକ ଅଞ୍ଚଳରେ କଣ୍ଢେଇ ପ୍ରସ୍ତୁତ ହୋଇଥାଏ ଏବଂ ହଜାର ହଜାର କାରିଗର ସ୍ୱଦେଶୀ ଜଙ୍ଗରେ କଣ୍ଢେଇ ତିଆରି କରିଥା'ନ୍ତି ଯେଉଁଥିରେ କେବଳ ଭାରତୀୟ ସଂସ୍କୃତିର ଛାପ ନ ଥାଏ ବରଂ ଅତି କମ୍ ବୟସରୁ ପିଲାମାନଙ୍କ ମଧ୍ୟରେ କୀବିକା ନିର୍ବାହର ଦକ୍ଷତା ବୃଦ୍ଧି ସହ କୌଶଳର ମାର୍ଗ ଆପଶେଇବାପାଇଁ ପ୍ରେରଣା ଯୋଗାଇଥାଏ ଏହିସବୁ ଅଞ୍ଚଳଗୁଡ଼ିକୁ ଅଭିନବତା ଓ ସ୍ନୁଜନଶୀଳ ଉପାୟରେ ପ୍ରୋହାହିତ କରାଯିବା ଉଚିତ ବୋଲି ଶ୍ରୀ ମୋଦି କହିଛନ୍ତି ଭାରତୀୟ ଖେଳନା ବଜାରର ପ୍ରଚୁର ସମ୍ଭାବନା ରହିଛି ଏବଂ ଆତ୍କନିର୍ଭର ଭାରତ ଅଭିଯାନ ଅଧୀନରେ ଭୋକାଲ୍ ଫର୍ ଲୋକାଲ୍ ର ପ୍ରୋହାହନଦ୍ୱାରା ଏହାକୁ ରୂପାନ୍ତରିତ କରାଯାଇପାରିବ ବିଶ୍ୱ ମାନକ ଅନୁଯାୟୀ ଉତ୍ତମ ଗୁଶମାନର ଉତ୍ପାଦନ ନିମନ୍ତେ ବୈଷୟିକ ଜ୍ଞାନକୌଶଳ ଓ ଅଭିନବତାର ଉପଯୋଗ ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଶିଶୁର ମନକୁ ଆକାର ଦେବାରେ ଖେଳନାଗୁଡ଼ିକର ବିଶେଷ ଭୂମିକା ରହିଥିବା ବିଷୟ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି ସମଗ୍ର ଦେଶରେ ଅଙ୍ଗନୱାଡ଼ି କେନ୍ଦ୍ର ଓ ବିଦ୍ୟାଳୟମାନଙ୍କରେ ଭାରତୀୟ ସଂସ୍କୃତି ଓ ବିଚାରଧାରା ସନ୍ତିବେଶିତ ଶୈକ୍ଷିକ ଉପକରଣ ବ୍ୟବହାର କରାଯିବା ଉଚିତ ଯ୍ରବାପିଡ଼ି ଜାତୀୟ ଲକ୍ଷ୍ୟ ଓ ସଫଳତା ହାସଲ ପାଇଁ ମନରେ ପ୍ରେରଣା ଭରିଦେବା ଭଳି ଅଭିନବ ଢାଞ୍ଚା ଏବଂ ଖେଳନା ପ୍ରସ୍ତୁତି ଦିଗରେ କାର୍ଯ୍ୟ କରିବା ପାଇଁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି ଏକ ଭାରତ ଶ୍ରେଷ ଭାରତ ଭାବନା ବୃଦ୍ଧି ଦିଗରେ ଖେଳନା ଉକ୍ରୁଷ୍ଟ ମାଧ୍ୟମ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ହର୍ଷବର୍ଦ୍ଧନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଚଳିତବର୍ଷ ଶେଷ ସ୍ରଦ୍ଧା ଦେଶରେ ମାରାତ୍ମକ କରୋନା ଭୂତାଣ୍ର ପାଇଁ ପ୍ରତିଷେଧକ ଟୀକା ଉପଲହ୍ଧ ହେବ

କୋଭିଡ ନାଇଷ୍ଟିନ୍ ଟାସ୍କ ଫୋର୍ସର ଜାତୀୟ ମୁଖ୍ୟ ଡକ୍ଟର ଭିକେପଲ୍ କହିଛନ୍ତି ଏହି ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଉହାହଜନକ ଫଳାଫଳ ଦେଖିବାକୁ ମିଳିଛି ଡକ୍ଟର ପଲ୍ କହିଛନ୍ତି ଅନ୍ୟ ଦୁଇଟି ଟୀକାର ଏବେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପ୍ରାକ୍ ମନୁଷ୍ୟ ଶରୀରରେ ପରୀକ୍ଷଣ ଜାରି ରହିଛି

ରୁଚ୍କିସ୍ଥିତ ସେକ୍ଷ୍ରାଲ ବିଲ୍ଡିଂ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ ଏବଂ ସିଏସ୍ଆଇଆର୍ ଅଧୀନସ୍ଥ ସିବିଆର୍ଆଇର ସହଯୋଗରେ ଏନ୍ଡିଆର୍ଏଫ୍ ପକ୍ଷରୁ ଏହି ହସ୍କିଟାଲ ପ୍ରତିଷ୍ଠା କରାଯାଇଛି ଏହି ଅସ୍ଥାୟୀ ହସ୍କିଟାଲରେ ସୁରକ୍ଷା ନିରାପତ୍ତା ଓ ଆରାମ୍ଦାୟକ ପରିବେଶ ମଧ୍ୟରେ ରୋଗୀ ରହିବାର ବ୍ୟବସ୍ଥା କରାଯାଇଛି ସମ୍ପର୍ଶ୍ଣ ଶୀତତାପ ନିୟନ୍ତ୍ରିତ ଏହି ହସ୍ୱିଟାଲରେ ବିଭିନ୍ନ ଅତ୍ୟାଧୁନିକ ଉପକରଣ ମଧ୍ୟ ରହିଛି ପ୍ରାକୃତିକ ଦୁର୍ବିପାକ କିୟା ଅନ୍ୟାନ୍ୟ କରୁରୀ ପରିସ୍ଥିତିରେ ଏହି ହସ୍କିଟାଲ ଜନସାଧାରଣଙ୍କୁ ଚିକିତ୍ସା ସେବା ଯୋଗାଇ ଦେବ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଆରୋଗ୍ୟଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବା ଫଳରେ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଛି

ଫଳରେ ଧୀରେ ଧୀରେ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି

ମନ୍ତ୍ରଣାଳୟ କହିଛି ଆରୋଗ୍ୟ ହାର ବୃଦ୍ଧି ଏବଂ ମୃତ୍ୟୁହାର ହ୍ରାସର୍ ଭାରତର ତପୂର ଏବଂ ଉକ୍ରଷ୍ଟ ରଣନୀତିର ସଫଳ ପରିଣାମ ଉପଲହ୍ଧ ହେଉଥିବାର ପ୍ରମାଣ ମିଳୁଛି

ମନ୍ତ୍ରଣାଳୟ କହିଛି କେନ୍ଦ୍ର ସରକାରଙ୍କ ଧ୍ୟାନକେନ୍ଦ୍ରିତ ପାରଦର୍ଶୀ ଆଭିମୁଖ୍ୟ କରିଆରେ ବ୍ୟାପକ ପରୀକ୍ଷଣ ରଣନୀତିର ଫଳପ୍ରଦ କାର୍ଯ୍ୟାନ୍ୱୟନଦ୍ୱାରା ନମୁନା ପରୀକ୍ଷାରେ ଉଲ୍ଲେଖନୀୟ ବୃଦ୍ଧି ଘଟିପାରିଛି

ଏହି ପରୀକ୍ଷଣ ନୀତି ଦ୍ୱାରା ଜାତୀୟ ପରୀକ୍ଷାଗାର ନେଟ୍ୱାର୍କ ମଧ୍ୟ ସମ୍ପ୍ରସାରିତ ହେବାରେ ଲାଗିଛି

କୌଣସି ଶିଶୁକନ୍ୟା ଯେପରି ବିଦ୍ୟାଳୟ ଶିକ୍ଷାରୁ ବଞ୍ଚତ ନହୁଏ ତାହା ସୁନିଶିତ କରିବା ପାଇଁ ସେ ସମସ୍ତଙ୍କ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାରଙ୍କ ଧ୍ୱଜାଧାରୀ ଯୋଜନା 'ବେଟି ବଚାଓ ବେଟି ପଢ଼ାଓ' ନିସନ୍ଦେହରେ ଏକ ଅନୁକୂଳ ପ୍ରଭାବ ସ୍ପଷ୍ଟି କରିପାରିଛି ବୋଲି ସେ କହିଛନ୍ତି ତେବେ ସାମାଜିକ ମନବୃତ୍ତି ପରିବର୍ତ୍ତନ ପାଇଁ ଆମକୁ ଆହୁରି ବହୁତକିଛି କରିବାକୁ ପଡିବ ବୋଲି ଶ୍ରୀ ନାଇଡୁ କହିଛନ୍ତି

ବିଧାନସଭା ଓ ସଂସଦରେ ମହିଳାମାନଙ୍କୁ ପର୍ଯ୍ୟାପ୍ତ ସଂରକ୍ଷଣ ଦେବାକୁ ନେଇ ବହୁଦିନ ଧରି ପଡିରହିଥିବା ପ୍ରସ୍ତାବ ଉପରେ ଯଥାଶୀଘ୍ର ଏକ ସହମତିରେ ପହଞ୍ଚବା ସକାଶେ ସେ ସବୁ ରାଜନୈତିକ ଦଳକୁ କହିଛନ୍ତି ମହିଳାମାନଙ୍କର ଆର୍ଥକ ଉନ୍ନତି ନିମନ୍ତେ ସେମାନଙ୍କୁ ସମ୍ପତ୍ତିର ସମାନ ଅଧିକାର ପ୍ରଦାନ ଉପରେ ମଧ୍ୟ ଶ୍ରୀ ନାଇଡୁ ଗୁରୁତ୍ୱାରୋପ କରିଛନ୍ତି

ଶିଶୁସନ୍ତାନ ତୁଳନାରେ ଶିଶୁକନ୍ୟାଙ୍କ ହାର ମଧ୍ୟ କମ୍ ରହିଥିବା ବିଷୟ ଏଥିରେ ଉଲ୍ଲେଖ ରହିଛି

ନୀତିଶ କୁମାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଥା କହିଛନ୍ତି ଆସନ୍ତା ଅକ୍ଟୋବର ନଭେୟରରେ ବିହାରରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିକେପି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନେତୃତ୍ୱରେ ନିର୍ବାଚନ ଲଢ଼ିବ ଦଳର ବିହାର କାର୍ଯ୍ୟକାରୀ କମିଟିକୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ବୋଧନ ଦେଇ ଶ୍ରୀ ନଡ୍ରା କହିଛନ୍ତି ବିଜେପି ଜେଡିୟୁ ଓ ଏଲ୍ଜେପି ମଧ୍ୟରେ ମେଣ୍ଟ ଅତ୍ରୁଟ ଏବଂ ଏନ୍ଡିଏ ନେତୃତ୍ୱରେ ଏହି ମେଣ୍ଟ ନିର୍ବାଚନରେ ଜୟଯୁକ୍ତ ହେବ ବୋଲି ସେ ଦୂତ୍ ଆଶା ବ୍ୟକ୍ତ କରିଛନ୍ତି ବିଜେପି ଅଧ୍ୟକ୍ଷ କହିଛନ୍ତି ବିରୋଧୀ ଦଳ ନିକଟରେ କୌଣସି ବିଚାରଧାରା ବା ଲକ୍ଷ୍ୟ କିମ୍ବା ଜନତାର ସେବା ଭାବନା ନାହିଁ ଏବଂ ସେମାନେ କେବେ ବି ସଂକୀର୍ଷ୍ଣ ରାଜନୀତିରୁ ଉର୍ଦ୍ଧ୍ୱକୁ ଉଠିପାରିବେ ନାହିଁ ବିହାରର ବିରୋଧୀ ଦଳଗୁଡ଼ିକୁ ତୀବ୍ର ସମାଲୋଚନା କରିବା ସହିତ ସେ କହିଛନ୍ତି ସେମାନେ ଏବେ ସମ୍ପର୍ଶ୍ଣ ପ୍ରଭାବଶ୍ଚନ୍ୟ ହୋଇପଡ଼ିଛନ୍ତି

ଆଇବି ମିନିଷ୍ଟ୍ରୀ ଏସ୍ଓପି କୋଭିଡ ମହାମାରୀ ପୃଷ୍ଠଭୂମିରେ ସିନେମା ଓ ଟିଭି ସୁଟିଂ ଆରମ୍ଭ କରିବା ସକାଶେ ସ୍ଟଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର ଆଜି ଆଦର୍ଶ ପରିଚାଳନା ପଦ୍ଧତି ଏସ୍ଓପିର ଘୋଷଣା କରିଛନ୍ତି ଶ୍ରୀ ଜାଭେଡକର କହିଛନ୍ତି ଚଳଚ୍ଚିତ୍ର ଏବଂ ଟେଲିଭିଜନ ଶିଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ଶିଳ୍ପକ୍ଷେତ୍ର ଯାହା ଲକ୍ଷଲକ୍ଷ ଲୋକଙ୍କୁ କର୍ମସଂସ୍ଥାନ ଯୋଗାଇଥାଏ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ କ୍ରମେ ଏହି ଆଦର୍ଶ ପରିଚାଳନା ପଦ୍ଧତି ପ୍ରସ୍ତୁତ କରାଯାଇଛି ବୋଲି ସେ କହିଛନ୍ତି ଏବେ ସମଗ୍ର ଦେଶରେ ଟେଲିଭିଜନ ଏବଂ ଚଳଚ୍ଚିତ୍ରର ସୁଟିଂ ଓ ନିର୍ମାଣ ଆରମ୍ଭ କରାଯାଇ ପାରିବ ବୋଲି ଶ୍ରୀ ଜାଭେଡକର କହିଛନ୍ତି ସେ ଆହୁରି କହିଛନ୍ତି ଦେଶର ଅଧିକାଂଶ ଅଞ୍ଚଳରେ ଏହି କ୍ଷେତ୍ର ସମ୍ପର୍ଣ୍ଣ ରୂପେ ବନ୍ଦ ହୋଇଯାଇଥିବା ବେଳେ ଅଞ୍ଚକେତେକ ରାଜ୍ୟରେ ଆଂଶିକ ଭାବେ ସୁଟିଂ ପାଇଁ ଅନୁମତି ମିଳିଥିଲା ତେବେ ଆନ୍ତର୍ଜାତୀୟ ଅଭିଜ୍ଞତା ଆଧାରରେ ସରକାର ଆକି ଏହି ନୂଆ ଏସ୍ଓପି ଘୋଷଣା କରିଛନ୍ତି ଚଳଚ୍ଚିତ୍ର ଏବଂ ଟେଲିଭିଜନ ଶିଳ୍ପ ସହିତ କଡିତ ପ୍ରତ୍ୟେକ ବ୍ୟକ୍ତି ସରକାରଙ୍କର ଏହି ନିଷ୍ପଭିକୁ ସ୍ୱାଗତ କରିବେ ବୋଲି ସେ ଦୃଢ଼ ଆଶାବ୍ୟକ୍ତ କରିଛନ୍ତି